ଆତ୍ମନିର୍ଭର ଭାରତରେ ଘରୋଇ କ୍ଷେତ୍ରକୁ ସାମିଲ କରିବା ପାଇଁ ଉସାହିତ କରିବା ଉଚିତ ବୋଲି ନିତି ଆୟୋଗ ପରିଚାଳନା ପରିଷଦରେ ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି

ପିଏମ୍ ନୀତି ଆୟୋଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଆତ୍ମନିର୍ଭର ଭାରତରେ ଘରୋଇ କ୍ଷେତ୍ରକୁ ସାମିଲ କରିବା ପାଇଁ ଉହାହିତ କରିବା ଆବଶ୍ୟକ ଗତକାଲି ନିତି ଆୟୋଗର ପରିଚାଳନା ପରିଷଦ ବୈଠକରେ ଅଧ୍ୟକ୍ଷତା କରି କେନ୍ଦ୍ର ଓ ରାଜ୍ୟ ସରକାରମାନେ ଏକାଠି ମିଶି କାର୍ଯ୍ୟ କରିବା ଉଚିତ ଓ ସହଯୋଗମୂଳକ ସଂଘୀୟ ବ୍ୟବସ୍ଥାକୁ ମଜବୁତ କରିବା ଆବଶ୍ୟକ ବୋଲି କହିଛନ୍ତି ରାଜ୍ୟଗୁଡ଼ିକ ସହିତ କିଲ୍ଲାସ୍ତରରେ ମଧ୍ୟ ପ୍ରତିଯୋଗିତା ସମ୍ପନ୍ନ ଓ ସହଯୋଗ ମୂଳକ ସଂଘୀୟ ବ୍ୟବସ୍ଥା ଆଶିବାକୁ ସେ ସମସ୍ତ ରାଜ୍ୟକୁ ଅନୁରୋଧ କରିଛନ୍ତି ଶ୍ରୀ ମୋଦୀ କହିଛନ୍ତି ଭାରତ ଦ୍ରତ ବିକାଶ ହାସଲ କରିବା ପାଇଁ ସମ୍ପର୍ଣ୍ଣ ସଂକଳ୍ପବଦ୍ଧ ଓ ଏ କ୍ଷେତ୍ରରେ ଅଧିକ ସମୟ ନଷ୍ଟ କରିବା ଉଚିତ ନୁହେଁ ପ୍ରଧାନମନ୍ତ୍ରୀ କହିଛନ୍ତି ଚଳିତବର୍ଷର ବଜେଟ ଉପରେ ମିଳିଥିବା ସକରାତ୍ମକ ପ୍ରତିକ୍ରିୟାରୁ ଦେଶର ଜନସାଧାରଣଙ୍କ ମନୋଭାବ ବିଷୟରେ ସ୍ୱଷ୍ଟ ସଂକେତ ମିଳିଛି ଓ ଏଥିପାଇଁ ଯୁବସମାଜ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଶ୍ରୀ ମୋଦୀ କହିଛନ୍ତି ନବଭାରତର ନିର୍ମାଣ ପାଇଁ ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମ ହେଉଛି ପ୍ରକୃତ ମାଧ୍ୟମ ଏହା ଦ୍ୱାରା ଭାରତ ନିଜର ଆବଶ୍ୟକତାଗୁଡ଼ିକର ପୂରଣ କରିବା ସହ ବିଶ୍ୱର ଆବଶ୍ୟକତା ପୂରଣ କରିବାରେ ସହାୟକ ହେବ ସେ କହିଛନ୍ତି ଦେଶର ବେସରକାରୀ କ୍ଷେତ୍ର ମଧ୍ୟ ଏଥିରେ ସକ୍ରିୟ ଅଂଶଗ୍ରହଣ କରୁଛି ଶ୍ରୀ ମୋଦୀ କହିଛନ୍ତି ଚଳିତ ବଜେଟରେ ମୌଳିକ ଢ଼ାଞ୍ଚାର ବିକାଶ ପାଇଁ ଆବଶ୍ଚିତ ଅର୍ଥକୁ ନେଇ ସବୁ ମହଲରେ ପ୍ରଶଂସା କରାଯାଉଛି ଓ ଏହା ହଜାର ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ

ସେ କହିଛନ୍ତି ଏ କ୍ଷେତ୍ରରେ ଆଉ ଏକ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି

କେନ୍ଦ୍ର ସରକାର ବିଭିନ୍ନ କ୍ଷେତ୍ର ପାଇଁ ଉତ୍ପାଦନ ଭିଭିକ ପ୍ରୋହାହନ ଯୋଜନା ଆରମ୍ଭ କରିଛନ୍ତି ଦେଶରେ ଉତ୍ପାଦନ ବୃଦ୍ଧି କରିବା ପାଇଁ ଏହା ସୁବର୍ଣ୍ଣ ସୁଯୋଗ ଓ ରାଜ୍ୟ ସରକାରମାନେ ଏହି ଯୋଜନାର ଲାଭ ଉଠାଇବା ଉଚିତ ଏବଂ ଅଧିକରୁ ଅଧିକ ପୁଞ୍ଜି ନିବେଶ ଆକୃଷ୍ଟ କରିବା ଆବଶ୍ୟକ ବୋଲି ସେ କହିଛନ୍ତି କେନ୍ଦ୍ର ସରକାର ଓ ରାଜ୍ୟଗୁଡ଼ିକ ମଧ୍ୟରେ ନୀତି ନିର୍ଦ୍ଧାରଣର ଢ଼ାଞ୍ଚା ଓ ସହଯୋଗ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି କୃଷିକ୍ଷେତ୍ରରୁ ଆରନ୍ଭ କରି ପଶୁପାଳନ ଏବଂ ମସ୍ୟଚାଷ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ବିକାଶମ୍ଭଳକ ଆଭିମୁଖ୍ୟ ଗ୍ରହଣ କରାଯାଇଛି ସେ କହିଛନ୍ତି ଏହାର ଫଳ ସ୍ୱରୂପ ଦେଶରୁ କୃଷିଜାତ ପଦାର୍ଥଗୁଡ଼ିକର ରପ୍ତାନୀ ପରିମାଣ ବୃଦ୍ଧି ପାଇଛି କୋବିଡ ସଂକ୍ରମଣ ସମୟରେ ଏହି ସଫଳତା ମିଳିଛି ଦେଶର ଉଜ୍ଜଳ ଭବିଷ୍ୟତ ପାଇଁ ନିୟମକାନୁନ ଗୁଡ଼ିକରେ ସଂଶୋଧନ ଅଣାଯାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶରେ ବ୍ୟବସାୟ ସୁଗମତା ପାଇଁ ଉତ୍ତମ ବାତାବରଣ ସୃଷ୍ଟି କରାଯାଇଥିବାର ଶ୍ରୀ ମୋଦୀ ମତବ୍ୟକ୍ତ କରିଛନ୍ତି ଯେତେଦୂର ସମ୍ଭବ ନ୍ତୁଆ ନୁଆ ପଦ୍ଧତିର ବ୍ୟବହାର ଓ ବୈଷୟିକ ଜ୍ଞାନର ଅଧିକର୍ ଅଧିକ ପ୍ରୟୋଗ କରିବାକୁ ଶ୍ରୀ ମୋଦୀ ଗୁରୁତ୍ୱ ଆରୋପ କରିଛନ୍ତି ସେ କହିଛନ୍ତି ଦେଶର ପ୍ରତ୍ୟେକ ରାଜ୍ୟ ଓ ପ୍ରତ୍ୟେକ ଜିଲ୍ଲାର କିଛି ନା କିଛି ଦକ୍ଷତା ରହିଛି ଓ ସରକାର ସେଗୁଡ଼ିକର ତାଲିକା ପ୍ରସ୍ତୁତ କରି ସେମାନଙ୍କୁ ପ୍ରୋସାହନ ଯୋଗାଇବା ପାଇଁ ପ୍ରୟାସ କରୁଛନ୍ତି ଦେଶର ବିଭିନ୍ନ ଜିଲ୍ଲାରେ ଉତ୍ପାଦିତ ପଦାର୍ଥଗୁଡ଼ିକୁ ବଜାରରେ ପହଞ୍ଚାଇବା ପାଇଁ ସରକାର କାର୍ଯ୍ୟ କରୁଛନ୍ତି ଶ୍ରୀ ମୋଦୀ ବିଗତ କିଛିବର୍ଷର ସଫଳତାଗୁଡ଼ିକର ଉଲ୍ଲେଖ କରି ଲୋକମାନଙ୍କ ପାଇଁ ବ୍ୟାଙ୍କ ଜମାଖାତା ଖୋଲିବା ଟିକାକରଣ ଓ ସ୍ପାସ୍ଥ୍ୟସେବାରେ ଉନ୍ନତି ଆଣିବା ମାଗଣା ବିଦ୍ୟୁତ୍ ସଂଯୋଗ ଯୋଗାଇବା ମାଗଣା ଗ୍ୟାସ୍ ସଂଯୋଗ ଯୋଗାଇବା ଓ ଦେଶର ଗରିବ ଲୋକମାନଙ୍କୁ ଅଧିକ କ୍ଷମତାପନ୍ନ କରିବା ବିଷୟ ଦର୍ଶାଇଛନ୍ତି ଏହିସବୁ ପଦକ୍ଷେପ ଯୋଗୁଁ ଦେଶର ଜନସାଧାରଣ ବହୁମାତ୍ରାରେ ଉପକୃତ ହୋଇଛନ୍ତି କୋଭିଡ ସଂକ୍ରମଣ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଏକାଠି ମିଶି କାର୍ଯ୍ୟ କରିଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି

ପ୍ରଧାନମନ୍ତ୍ରୀ ଖାଦ୍ୟଶସ୍ୟଗୁଡ଼ିକୁ ନଷ୍ଟ ହେବାରୁ ବଞ୍ଚାଇବା ପ୍ରତି ଗୁରୁତ୍ୱ ପ୍ରଦାନ କରି ଅଧିକ କୃଷିକାତ ପଦାର୍ଥର ମହକୁତ ଓ ପ୍ରକ୍ରିୟାକରଣ ପାଇଁ ପ୍ରୟାସ କରିବାକୁ ପରାମର୍ଶ ଦେଇଛନ୍ତି ଖାଦ୍ୟଶସ୍ୟ ଗୁଡ଼ିକୁ ସିଧାସଳଖ ରପ୍ତାନୀ କରିବା ପରିବର୍ତ୍ତେ ସେଗୁଡ଼ିକର ପ୍ରକ୍ରିୟାକରଣ କରି ରପ୍ତାନୀ କଲେ ଦେଶ ଅଧିକ ଲାଭାନ୍ୱିତ ହେବା ବିଷୟରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ସେ କହିଛନ୍ତି ଦେଶର କୃଷକମାନଙ୍କ ପାଇଁ ସଂସ୍କାର ଅତ୍ୟନ୍ତ ଅପରିହାର୍ଯ୍ୟ ଏହା ଦ୍ୱାରା ସେମାନେ ଅଧିକ ସମ୍ଚଳ ଉତ୍ତମ ମୌଳିକ ଢ଼ାଞ୍ଚା ଓ ଆଧୁନିକ ବୈଷୟିକ ଜ୍ଞାନର ସୁବିଧା ପାଇପାରିବେ

ଚେନ୍ନାଇଠାରେ ଏକ ସମାରୋହରେ ସେ କହିଛନ୍ତି ଇକ୍ଷନ ଦର ବୃଦ୍ଧି ଏକ ବୈଶ୍ୱିକ ପ୍ରସଙ୍ଗ

ଭାରତକୁ କଲ୍ୟାଣକାରୀ ଶାସନ ବ୍ୟବସ୍ଥା ଆଧାରିତ ଦେଶ କରିବା ପାଇଁ ସରକାର ସ୍ୱାସ୍ଥ୍ୟ ଏବଂ ଶିକ୍ଷା ଉପରେ ଅଧିକ ଧ୍ୟାନ ଦେଉଛନ୍ତି ବୋଲି ଶ୍ରୀମତୀ ସୀତାରମଣ କହିଛନ୍ତି ଯଦି ଟିକସର ପରିସର ବୃଦ୍ଧି କରାଯିବ ନାହିଁ ତେବେ ଦେଶର ବିକାଶ ଏବଂ ଉନ୍ନତି ସମ୍ଭବ ହେବ ନାହିଁ ବୋଲି ସେ କହିଚ୍ଛନ୍ତି

ଅଧିକର୍ ଅଧିକ ସଂଖ୍ୟାରେ ସ୍ୱାସ୍ଥ୍ୟସେବା କର୍ମଚାରୀ ଏବଂ ଆଗଧାଡିର କରୋନା ଯୋଦ୍ଧାଙ୍କୁ ଟିକାଦାନ କରାଯାଉଛି

ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଦୀର୍ଘଦିନ ପରେ ଭାରତୀୟ ଦଳକୁ ପ୍ରତ୍ୟାବର୍ଭନ କରିଛନ୍ତି ସେହିପରି ମୁମ୍ବାଇର ବ୍ୟାଟ୍ମମ୍ୟାନ ସୂର୍ଯ୍ୟ କୁମାର ଯାଦବ ଝାଡଖଣ୍ଡର ୱିକେଟ ରକ୍ଷକ ଇସାନ କିଶନ ଓ ହରିୟାଣାର ଯୁବ ଅଲରାଉଣ୍ଡର ତିଓ୍ୱତିଆଙ୍କୁ ଦଳରେ ସାମିଲ କରାଯାଇଛି ଗତ ଆଇପିଏଲ ଭଲ ପ୍ରଦର୍ଶନ କରିଥିବାରୁ ଏହି ତିନିକ୍କଣ ଖେଳାଳିଙ୍କୁ ଦଳରେ ସ୍ଥାନ ମିଳିଛି ଅନ୍ୟପକ୍ଷରେ ଦ୍ରତ ବୋଲର ଯଶପ୍ରିତ ବୁମ୍ରାଙ୍କୁ ଏହି ସିରିକ୍ରୁ ବିଶ୍ରାମ ଦିଆଯାଇଛି